ଜଣେ ନାଗରିକ ନିଜର ନାମ ଏନ୍ଆର୍ସି ରେ ପାଇବା ପାଇଁ ଏନ୍ଆର୍ସି ସେବା କେନ୍ଦ୍ରର ଟୋଲ୍ ଫ୍ରି ନମ୍ଘର ଏସ୍ଏମ୍ଏସ୍ ସେବାର ସହାୟତା ନେଇପାରିବ ଏହାଛଡ଼ା ମଧ୍ୟ ଅନ୍ଲାଇନ୍ରେ କାଶିପାରିବ

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱଲ ଗୌହାଟିଠାରେ ଗତକାଲି ଏକ ସର୍ବଦଳୀୟ ବୈଠକ ଡକାଇଥିଲେ ବୈଠକରେ ସମସ୍ତ ରାଜନୈତିକ ଦଳ ସରକାରଙ୍କୁ ଏହି ଏନ୍ଆର୍ସି ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରତିଶ୍ରତି ଦେଇଛନ୍ତି

ପ୍ରତିରକ୍ଷା ମନ୍ତ୍ରଶାଳୟ ଓ ତିନିବାହିନୀ ମଧ୍ୟରେ ଯୁଗ୍ମ ପ୍ରସଙ୍ଗଗୁଡ଼ିକ ଉପରେ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଏହି ବାର୍ଷିକ ସମ୍ମିଳନୀ ଏକ ମଞ୍ଚ ଭାବେ କାମ କରୁଥାଏ ଗତବର୍ଷର ପରିସ୍ଥିତିକୁ ଅନୁଧ୍ୟାନ କରି ଆଗାମୀ ବର୍ଷ ପାଇଁ ପନ୍ତ୍ରୀ ସ୍ଥିର କରିବା ଉପରେ ମଧ୍ୟ ସମ୍ମିଳନୀରେ ଆଲୋକପାତ କରାଯିବ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରମନ୍ତ୍ରୀ ସୁଭାଷ ରାମ୍ରାଓ ଭାମ୍ରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭଲ ପଦାତିକ ବାହିନୀ ବିମାନ ବାହିନୀ ଓ ନୌବାହିନୀର ମୁଖ୍ୟଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ସାମରୀକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ

କାବେରୀ ହସିଟାଲ୍ ପକ୍ଷର୍ ପ୍ରକାଶିତ ପ୍ରେସ୍ ବିଞ୍ଜପ୍ତିରେ କୁହାଯାଇଛି ଯେ ତାଙ୍କର ଶରୀର କିଛି ସମୟ ପାଇଁ ଔଷଧପତ୍ର ଗ୍ରହଣ କରିନଥିଲା ତେବେ ଚିକିତ୍ସା ଜାରୀ ରହିବା ଦ୍ୱାରା ତାହା ସ୍ୱାଭାବିକ ହୋଇଥିଲା ଏକ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ତୀକ୍ଷ୍କ ନଜର ରଖିଛନ୍ତି

ହସ୍ପିଟାଲ୍ ଏବଂ ତାଙ୍କର ବାସଭବନ ସମ୍ମଖରେ ସ୍ୱରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି

ହଜ୍ କେନ୍ଦ୍ର ମନ୍ତ୍ରୀ ମ୍ମକ୍ତାର୍ ଆବାସ୍ ନକ୍ବି ଗତକାଲି ମ୍ମ୍ୟାଇର ଛତ୍ରପତି ଶିବାଜୀ ଅନ୍ତର୍କାତୀୟ ବିମାନବନ୍ଦରର୍ ପ୍ରଥମ ହଜ୍ ତୀର୍ଥଯାତ୍ରୀ ଦଳର ଯାତ୍ରା ଶ୍ରଭାରମ୍ଭ କରିଛନ୍ତି

ସ୍ୱରାଜ ମାଲେସିଆ ମାଲେସିଆରେ ଅପହୃତ ହୋଇଥିବା ଭାରତୀୟଙ୍କୁ ପୁଲିସ୍ ଉଦ୍ଧାର କରିଛି ଏବଂ ଏଥିରେ ସଂପ୍ରକ୍ତ ଥିବା ତିନିଜଣ ପାକିସ୍ତାନୀକ୍ତ ଗିରଫ୍ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି କହିଛନ୍ତି ଯେ ମଧ୍ୟପ୍ରଦେଶର ସଂଜୀବଙ୍କ ଶନିବାର ଦିନ ରୟାଲ୍ ମାଲେସିଆନ୍ ପ୍ରଲିସ୍ ଉଦ୍ଧାର କରିଛି ସେ କହିଛନ୍ତି ଏଥିପାଇଁ ଭାରତୀୟ ରାଷ୍ଟ୍ରଦୃତ ମ୍ରିଦୁଲ୍ କୁମାର ଏବଂ ତାଙ୍କ ଦଳ ପ୍ରଶଂସାର ପାତ୍ର ମାଲେସିଆରେ ଥିବା ଭାରତୀୟ ଉଚ୍ଚାୟକ୍ତ ଟ୍ୱିଟ୍ରେ କହିଛନ୍ତି ଅପହୃତ ସଂଜୀବ ଅପହର୍ତ୍ତାଙ୍କଠାରୁ ଜୋହର ରାଜ୍ୟରେ ମୁକ୍ତ ହୋଇଛି ଜେ ଆଣ୍ଡ କେ ସିଆର୍ପିଏଫ୍ ଜାନ୍ମୁ ଓ କାଶ୍କୀର ପୁଲୁୱାମା ଜିଲ୍ଲାର ନାଏରାତହବ ଅଞ୍ଚଳରେ ଥିବା ଜଣେ ସିଆର୍ପିଏଫ୍ ଯବାନଙ୍କ ଘର ଉପରକୁ କେତେକ ଅଜ୍ଞାତ ଗତକାଲି ସନ୍ଧ୍ୟାରେ ଗୁଳି ଚାଳନା କରିବାରୁ ଯବାନ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି

ଗୁଳି ମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲ୍କୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା

ଏହି ଆକ୍ରମଣ ଘଟାଇଥିବା କେହି ଦାବି କରି ନାହାନ୍ତି ନାଇଡୁ ଏଗ୍ରୀ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଅଳ୍ପ ପରିମାଣର ଡାଲି କାତୀୟ ଶସ୍ୟ ଉତ୍ପାଦନରୁ ବାହାରି ଡାଲିଜାତୀୟ ଫଳ ଓ ପନିପରିବା ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ସମ୍ମନ୍ତିତ କରୁଥିବା ଏକ ବିବିଧ ବ୍ୟବସ୍ଥାକୁ ଆପଶେଇବା ଲାଗି ଏବେ ସମୟ ଉପନୀତ ହୋଇଛି ଚେନ୍ନାଇର ଏମ୍ଏସ୍ ସ୍ୱାମୀ ନାଥନ୍ ପ୍ରତିଷ୍ଠାନରେ ପୁଷ୍ଠି ପାଇଁ କୃଷି ଭିତ୍ତିକ ଉତ୍ପାଦନ ସଂକ୍ରାନ୍ତ ଜାତୀୟ ପରାମର୍ଶ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ନାଇଡୁ କହିଛନ୍ତି ଯେ ଡାଲିଜାତୀୟ ଶସ୍ୟ ଉତ୍ପାଦନ ଦ୍ୱାରା ପୌଷ୍ଟିକତା ଭରା ଖାଦ୍ୟ ଉତ୍ପାଦନ ସଙ୍ଗେ ସଙ୍ଗେ ଜମିର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ

ମହା ଆକ୍ନିଡେଣ୍ଟ ମହାରାଷ୍ଟ୍ର ରାଇଗଡ଼ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ଭିଭିରେ ସରକାରୀ ଚାକିରି ପ୍ରଦାନ କରାଯିବ

ମୃତକଙ୍କ ପରିବାରର ଜଣେ ଉତ୍ତରାଧିକାରୀଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ରାଜ୍ୟ ମନ୍ତ୍ରୀ ରବୀନ୍ଦ୍ର ୱାଇକର୍ ଘୋଷଣା କରିଛନ୍ତି

ସରିଫ୍ ହେଲ୍ଥ ପାକିସ୍ତାନର ରାଓଲପିଣ୍ଡି ଆଦିଆଲା ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାକ୍ ସରିଫ୍ଙ୍କ ସ୍ୱାସ୍ଥରେ ଅବନତି ଘଟିବାରୁ ତାଙ୍କୁ ଦେଶର ସର୍ବୋକୃଷ୍ଟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି

ଆଦିଆଲା ଜେଲ୍ର ପ୍ରଶାସନିକ ଦାୟିତ୍ୱରେ ଥିବା ପଞ୍ଜାବ ସରକାରଙ୍କ ନିଷ୍ପଭି କ୍ରମେ ଶରିଫ୍ଙ୍କୁ ହସ୍କିଟାଲ୍କୁ ସ୍ଥାନାନ୍ତର କରାଯାଇଛି

ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି ଭାରତୀୟ ପ୍ରତିଯୋଗୀମାନେ ଦୁଇଟି ବିଭାଗରେ ଅଂଶଗ୍ରହଣ କରୁଛନ୍ତି

ପ୍ରଥମ ଥର ପାଇଁ ଆର୍ମେନିଆ ଓ ଇରାନ୍ ଏହି ପ୍ରତିଯୋଗିତାକୁ ମିଳିତ ଭାବେ ଆୟୋଜନ କରିଛନ୍ତି ଉଦ୍ଘାଟନୀ ଉହବରେ ରୁଷ୍ ପାଇଁ ଭାରତୀୟ ରାଷ୍ଟ୍ରଦୃତ ପଙ୍କଜ ସରଣ ଏବଂ ଭାରତୀୟ ଆଟାଚି ଉପସ୍ଥିତ ଥିଲେ

ସେମାନେ ଆସନ୍ତାକାଲି ପ୍ଲେ ଅଫ୍ରେ ଇଟାଲୀକୁ ଭେଟିବ ବିଜୟୀ ଦଳ ଗୁରୁବାର ଦିନ କ୍ୱାର୍ଟର ଫାଇନାଲ୍ରେ ଆୟାର୍ଲାଣ୍ଡକୁ ଭେଟିବ ଅସାନ୍ତା ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ରେସ୍ଲିଂ ମେଡାଲ୍ ଟର୍କିର ଇସ୍ତାନବୁଲ୍ ଠାରେ ଅନୁଷ୍ଠିତ ୟାସାର୍ ଡୋଗୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ବକରଙ୍ଗ ପୁନିଆ କ୍ରମାଗତ ଦ୍ୱିତୀୟ ସ୍ୱର୍ଷପଦକ ଜିତିଥିବାବେଳେ ସନ୍ଦୀପ ତୋମର ରୌପ୍ୟ ପଦକ ଜିତିଛନ୍ତି ଏହି ପ୍ରତିଯୋଗିତାରେ ଭାରତର ମହିଳା ପ୍ରତିଯୋଗୀମାନେ ସାତଟି ପଦକ ଜିତିଥିବା ବେଳେ ପୁରୁଷ ପ୍ରତିଯୋଗୀମାନେ ତିନୋଟି ପଦକ ଜିତିଛନ୍ତି